ତାଙ୍କ ସହ ସେ ଦେଶର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବଡ ବ୍ୟବସାୟ ପ୍ରତିନିଧିମଞ୍ଜଳ ଭାରତ ଆସିଛନ୍ତି ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତାରେ ଦ୍ୱିପକ୍ଷ ସହଯୋଗ ପ୍ରଗତୀ ବିଷୟରେ ସମୀକ୍ଷା କରିଛନ୍ତି ଏବଂ ଆପୋଷ ସ୍ୱାର୍ଥ ସମ୍ପର୍କିତ କ୍ଷେତ୍ରଗୁଡ଼ିକରେ ବହୁପାକ୍ଷିକ ଭାଗିଦାରିଦା ସମ୍ପର୍କକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଉପାୟ ଗୁଡ଼ିକ ଉପରେ ସେମାନେ ଆଲୋଚନା କରିଛନ୍ତି କଥାବାର୍ତ୍ତା ପରେ ଦୁଇଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଶ୍ରୀମତୀ ସୋଲବର୍ଗଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀମତୀ ସୋଲବର୍ଗ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼କ୍କ ମଧ୍ୟ ସାକ୍ଷାତ୍ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉପସ୍ଥିତିରେ ନରୱେର ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲ୍ବର୍ଗ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ବୈଦେଶିକ ମନ୍ତ୍ରଣାଳୟ ଏହି ବାର୍ଷିକ ଜିଓ ପଲିଟିକାଲ୍ ଓ ଜିଓ ଷ୍ଟ୍ରାଟେଜିକ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ଆୟୋଜନ କରୁଛି ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଏବଂ ବିଶ୍ୱସ୍ତରରେ ନୂତନ ନେତୃତ୍ୱ ନୂଆ ଜ୍ଞାନକୌଶଳ ଓ ସୃଜନଶୀଳ ଭାଗିଦାରୀ ଦ୍ୱାରା ଉପୁଜୁଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ

ଏଥିରେ ବିଭିନ୍ନ ଦେଶର ବରିଷ୍ଠ ରାଜନେତା ଚିନ୍ତାନାୟକ ବୈଷୟିକବିତ୍ ବ୍ୟବସାୟୀ ଓ ଶିକ୍ଷାବିତ୍ମାନେ ଯୋଗଦେବେ

ପୁନଃ ଳିଖିତ ଏହି ସଂଶୋଧିତ ନାଗରିକ ବିଲ୍କୁ ଗତକାଲି କେନ୍ଦ୍ର ମନ୍ତ୍ରୀପରିଷଦ ଅନୁମୋଦିତ କରିଥିଲେ ବାଂଲାଦେଶ ଆଫଗାନିସ୍ଥାନ ଓ ପାକିସ୍ତାନର ଅଣ ମୁସଲମାନ ଲୋକମାନଙ୍କୁ ଭାରତର ନାଗରିକତ୍ୱ ଦେବା ଏହି ବିଲ୍ର ମୁଳଲକ୍ଷ୍ୟ

ତେବେ କୋର୍ଟ କହିଛନ୍ତି ଦିଲ୍ଲୀ ସ୍ୱତନ୍ତ ପୁଲିସ ପ୍ରତିଷାନ ଆଇନ୍ ଅଧୀନରେ ଗଠିତ କମିଟି ଏହାଉପରେ ସାନି ଅନୁଧ୍ୟାନ କରିବେ ଏବଂ ଏହି କମିଟିର ନିଷ୍କଭି ପର୍ଯ୍ୟନ୍ତ ଶ୍ରୀ ବର୍ମା କୌଣସି ବଡ଼ଧରଣର ନୀତି ଗତ ନିଷ୍କଭି ନେଇପାରିବେ ନାହିଁ କୋର୍ଟ କହିଛନ୍ତି ଶ୍ରୀ ବର୍ମାଙ୍କ ବିରୁଦ୍ଧରେ ପରବର୍ତ୍ତୀ ନିଷ୍କଭିଗୁଡ଼ିକ ସିବିଆଇ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଉଥିବା ଉଚ୍ଚକ୍ଷମତାସମ୍ପନ୍ନ ଚୟନ କମିଟି ଦ୍ୱାରା ଗ୍ରହଣ କରାଯିବ ଏମ୍ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତିକୁ କୋର୍ଟ ଖାରଜ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ଶ୍ରୀ ବର୍ମାଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି

ଆଲୋକ ବର୍ମା ଏବଂ ଉପନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଅନ୍ତଃ କନ୍ଦଳ ପଦାକୁ ଆସିବା ପରେ ଉଭୟଙ୍କୁ ଅକ୍ଟୋବର ମାସରେ ଛୁଟିରେ ପଠାଯାଇଥିଲା

ଅଖିଳେଶ ଯାଦବଙ୍କ ଶାସନ କାଳରେ ବେଆଇନ୍ ବାଲିଖନନ ହୋଇଥିବା ଅଭିଯୋଗରେ ସିବିଆଇ ଚଢ଼ଉ କରାଯାଇଥିଲା ସଭାକାର୍ଯ୍ୟ ଆରମ୍ଭ ହେବାର ମାତ୍ର ଅଳ୍ପସଭୟ ମଧ୍ୟରେ ସଭାକୁ ମୁଲତବୀ ରଖାଯାଇଥିଲା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ପ୍ରତିବାଦ କରୁଥିବା ସଦସ୍ୟମାନଙ୍କୁ ବାରଣ କରିଥିଲେ ଓ ସଭାକୁ ମୁଲତବୀ ରଖିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଆଜିକୁ ମିଶାଇ ଦ୍ୱିତୀୟ ଦିନ ପାଇଁ ଏ ବିଷୟରେ ନେଇ ସଭାକୁ ମୁଲତବୀ ରଖାଯାଇଛି

ଉଚ୍ଚଜାତିର ଆର୍ଥକ ଅନଗ୍ରସର ଲୋକମାନଙ୍କୁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଥିଲା

ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ଏହି ସମ୍ଭାଦ ପ୍ରଦାନର ଶୁଭାରମ୍ଭ କରିବେ ଶ୍ରୀ ରାଠୋର କହିଛନ୍ତି ଏହା ଏକ ସକାରାତ୍ମକ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ରେଡିଓ ହେଉଛି ଦେଶର ନାଗରିକଙ୍କ ପାଇଁ ସର୍ବବୃହତ ଗଣମାଧ୍ୟମ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ରେଡିଓ ଏହାର ଲୋକପ୍ରିୟତା ବୃଦ୍ଧି କରିପାରିଛି

ସେ କହିଛନ୍ତି ଏଭଳି କି ୟୁପିଏ ଅଧ୍ୟକ୍ଷଙ୍କ ଫଟୋ ମଧ୍ୟ ସେ ଖବରକାଗଜ୍ଚରେ ପ୍ରକାଶ କରାଯାଉଥିଲା ଯିଏକି ଜଣେ ସାୟିଧାନିକ କର୍ତ୍ତୃପକ୍ଷ ନଥିଲେ ଆଇଏମ୍ଏଫ୍ ଗୀତା ଭାରତର ଗୀତା ଗୋପୀନାଥ ଆଜି ଆନ୍ତର୍ଜାତିକ ମୁଦ୍ରାପାଣ୍ଡି ଆଇଏମ୍ଏଫ୍ର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେ ମରିସ୍ ଅବଷ୍ଟଫେଲ୍ଜଙ୍କ ସ୍ଥାନରେ ଆଇଏମ୍ଏଫ୍ର ଗବେଷଣା ବିଭାଗର ଅର୍ଥନୈତିକ ଉପଦେଷ୍ଟା ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି

ଗୀତା ଗୋପୀନାଥ ଆଇଏମ୍ଏଫ୍ର ଏକାଦଶ ମୁଖ୍ୟ ଅର୍ଥନୀତିଜ୍ଞ ହୋଇଛନ୍ତି କିଛିଦିନ ପୂର୍ବେ ହାୱାର୍ଡ ଗୋଜେଟକୁ ଦେଇଥିବା ଏକ ସାକ୍ଷାତ୍କାରରେ ଆଇଏମ୍ଏଫ୍ରେ ତାଙ୍କର ନିଯୁକ୍ତି ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ସେ ବର୍ଷ୍ଣନା କରିଥିଲେ ଟିଏନ୍ ଅପୋଜିସନ ଡିଏମ୍କେ ସଭାପତି ଏମ୍କେ ଷ୍ଟାଲିନ ଅର୍ଥନୈତିକ ଅନଗ୍ରସରମାନଙ୍କ ସ୍ଥାନ ସଂରକ୍ଷଣକୁ ବିରୋଧ କରିଛନ୍ତି ଏହା ସମ୍ଭିଧାନ ଓ ସୁପ୍ରିମକୋର୍ଟ ରାୟକୁ ଲଙ୍ଘନ କରୁଛି ବୋଲି ସେ କହିଛନ୍ତି ତାମିଲନାଡୁ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସେ କହିଛନ୍ତି ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ଭିଭିରେ ସଫରକ୍ଷଣ ଦେବାଲାଗି ସିୟିଧାନରେ ବ୍ୟବସ୍ଥା ରହିଛି ଅର୍ଥନୈତିକ ଅବସ୍ଥା ଭିତ୍ତିରେ ସଂରକ୍ଷଣକୁ ବିରୋଧ କରି ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇବାକୁ ସେ ଅନୁରୋଧ କରିଛନ୍ତି ଅପୋଜିସନ ପ୍ରୋଟେଷ୍ଟ ନାଗରିକ ସଂଶୋଧନ ବିଲ୍କୁ ପ୍ରତ୍ୟାହାର କରାଯିବା ସମେତ ବିଭିନ୍ନ ଦାବିକୁ ନେଇ ବିରୋଧୀଦଳ ସଦସ୍ୟମାନେ ଆଙ୍କି ପାର୍ଲ୍ୟାମେଣ୍ଟ ପରିସରରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟିଏମ୍ସି ଏଆଇଏଡିଏମ୍କେ ଟିଡିପି ୱାଇଏସ୍ଆର୍ କଂଗ୍ରେସ ଓ ଏଆଇୟୁଡିଏଫ୍ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତୃଣମୂଳ କଂଗ୍ରେସ ନାଗରିକ ସଂଶୋଧନ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଛି

ଏଆଇଏଡିଏମ୍କେ କାବେରୀ ନଦୀ ଉପରେ ବନ୍ଧ ନିର୍ମାଣକୁ ବିରୋଧ କରିଛି ଟିଡିପି ଓ ୱାଇଏସ୍ଆର୍ କଂଗ୍ରେସ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ପ୍ରଦାନ ପାଇଁ ଦାବି କରି ସ୍ଲୋଗାନ ଦେଇଛନ୍ତି

ମାଲିୟା ମିୟାନା ଅଞ୍ଚଳର ସୁରଜବଡି ଓ କଟାରିଆ ମଧ୍ୟରେ ଟ୍ରେନ୍ଟି ଯାତ୍ରା କରୁଥିବାବେଳେ ଏହି ହତ୍ୟା କରାଯାଇଛି ତାଙ୍କର ବ୍ୟକ୍ତିଗତ ରିଭଲଭର ଘଟଣାସ୍ଥୁଳରୁ ଉଦ୍ଧାର କରାଯାଇଛି ପୁଲିସ ଘଟଣାର ତଦନ୍ତ କରୁଛି ଆମର ଅହମ୍ମଦାବାଦ ସମ୍ଭାଦଦାତା ଜଣାଇଛନ୍ତି ସ୍ୱର୍ଗତ ଭାନୁଶାଳୀ ବିଜେପିର କଚ୍ଛ ଜିଲ୍ଲା ସଭାପତି ଏବଂ ରାଜ୍ୟ ଉପସଭାପତି ମଧ୍ୟ ଥିଲେ ଏକ ବଳାତ୍କାର ମାମଲାରେ ତାଙ୍କ ବିରୁଦ୍ଧରେ ଏତଲା ରୁକ୍କୁ କରାଯିବା ପରେ ସେ ଗୁକ୍ତୁରାଟ ରାଜ୍ୟ ବିଜେପି ଶାଖା ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ

ସେହି ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ମୋବାଇଲ୍ ଇଷ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି କ୍ରିକେଟ୍ ଆସନ୍ତା ଶନିବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିରୁଦ୍ଧରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଜସ୍ପ୍ରୀତ୍ ବୁମରାଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇ ନାହିଁ ଆସନ୍ତା ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ମଧ୍ୟ ତାଙ୍କୁ ବିଶ୍ରାମ ଦିଆଯାଇଛି

ମହମ୍ମଦ ସିରାଜ୍ଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି ଆଇପିଏଲ୍ରେ ଜଣେ ସଫଳ ବୋଲର ମାନ୍ୟତା ଅର୍ଜନ କରିଥିବା ସିଦ୍ଧାର୍ଥ କୌଲ ଓ ମହଞ୍ଚଦ ସିରାଜଙ୍କୁ ଟି ଟ୍ୱେିଣ୍ଟି ସ୍କାଡ୍ରେ ସାମିଲ କରାଯାଇଛି